ସେ ଟି୍ୱିଟ୍ କରି ଦେଶର ବିଶିଷ୍ ଅଭିନେତା ରାକନେତା ଆଧ୍ଧାତ୍କିକ ବ୍ୟକ୍ତିତ୍ୱ ଓ ସମାଜସେବୀମାନଙ୍କୁ ଅନୁରୋଧ କରି ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ଲୋକ କିଭଳି ଅଧିକ ପ୍ରେରିତ ହୋଇପାରିବେ ସେଥ୍ପାଇଁ କାର୍ଯ୍ୟକରିବାକୁ କହିଛନ୍ତି

ସୁରୁଖୁରୁରେ ଭୋଟ୍ ଗ୍ରହଶ ମଧ୍ଧ ହୋଇପାରିବ

ଏଥିସହିତ ଅପରାଧିକ ଗତିବିଧି ଉପରେ ସତର୍କ ଦୃଷ୍କି ରଖାଯାଇଛି

ଡିଜିପି ହେବା ପାଇଁ ବିଭିନ୍ନ ଯୋଗ୍ୟତା ଥାଇ ଛଅମାସରୁ କମ୍ ଚାକିରୀ ଅବଧି ଥିଲେ ଡିକିପି ହୋଇପାରିବେ ନାହିଁ

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ଧୁ ଘଟିଥିବା ଜଣାପଡ଼ିଛି

ଏହି ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଲାଗିଥିବା ଜଣାପଡ଼ିଛି ଏଥିରେ ଭୋଟ୍ ବର୍ଜନ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି

ଆକି ସକାଳେ ବ୍ୟକ୍ତିଜଶଙ୍କ ତାଙ୍କ ଘର ପଛପଟେ ବୁଲୁଥିବା ବେଳେ ହାତୀଟି ଆକ୍ରମଶ କରିଥିଲା ଘଟଣାସ୍ଥିଳରେ ହି ତାଙ୍କର ମୃତ୍ୟୁ ଘଟିଥିଲା